ନିଜ ନିଜର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ଲକ୍ଷ୍ୟରେ ବିଭିନ୍ନ ଦଳର ତାରକା ପ୍ରଚାରକମାନେ ବସ୍ତର ଓ ରାଜନନ୍ଦଗାଓଁ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜୋର୍ସୋର୍ରେ ଚଳାଇଛନ୍ତି ବିଜେପି ସଭାପତି ଅମିତ୍ ଶାହା ଆଜି ଖଇରାଗଡ଼ ଖୁଜି ଓ କନ୍ଦନଗାଓଁ ବିଧାନସଭା ନିର୍ବାଚନ ମଣ୍ଡଳିଗୁଡ଼ିକରେ ତିନୋଟି ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟା ମାୟାବତୀ ଆକି ଅକଲ୍ତାରା ଓ ଅୟିକାପୁରରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି କଂଗ୍ରେସର ତାରକା ପ୍ରଚାରକ ରାଜବାବର୍ ଗତକାଲି ରାଜନନ୍ଦନଗାଓଁରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଥିଲେ

ଏହି ନିର୍ବାଚନ ମଣ୍ଡଳିଗୁଡିକ ମଧ୍ୟରୁ ଅଧିକାଂଶ ମାଓ ପ୍ରଭାବିତ ଅଞ୍ଚଳ

ପ୍ରାର୍ଥୀପତ୍ରଗୁଡ଼ିକୁ ଗତକାଲି ଯାଞ୍ କରାଯାଇଥିଲା ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆସନ୍ତାକାଲି ଶେଷ ତାରିଖ ରହିଛି

ଏଥିରେ ପାର୍ଟିର କେତେକ ପ୍ରମୁଖ ନେତାଙ୍କ ସମ୍ପର୍କୀୟମାନେ ସ୍ଥାନ ପାଇଛନ୍ତି କଂଗ୍ରେସର ଟାଣୁଆ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଦିଗ୍ବିଜୟ ସିଂଙ୍କ ଭାଇ ଓ ପୁଅଙ୍କୁ ଟିକେଟ୍ ଦିଆଯାଇଛି ଶ୍ରୀ ସିଂଙ୍କ ପୁଅ ଜୟବର୍ଦ୍ଧନ ରଘୋଗଡ଼ ଆସନରୁ ଛିଡ଼ା ହୋଇଥିବାବେଳେ ତାଙ୍କ ଭାଇ ଲକ୍ଷ୍ମଣ ସିଂଙ୍କୁ ଚଚୌରା ଆସନରୁ ଟିକେଟ୍ ମିଳିଛି ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜ୍ଜୁନ ସିଂଙ୍କ ପୁଅ ଅଜୟ ସିଂଙ୍କୁ ଚୂରାହାଟ ଆସନର୍ କଂଗ୍ରେସ ପ୍ରାର୍ଥୀ କରାଇଛି

ଭିପି ଜିମ୍ଘାଓ୍ବେ ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ କହିଛନ୍ତି ଉଭୟ ଭାରତ ଓ ଜିୟାଓ୍ବେ ମିଳିତ ଭାବେ ପ୍ରଗତି ପଥରେ ଆଗେଇବାପାଇଁ ଅଧିକ ପରିଶ୍ରମ କରିବା ଉଚିତ ଏହି ଦୂଇ ଦେଶ ଅଂଶୀଦାର ଭିତ୍ତିରେ କାର୍ଯ୍ୟ କଲେ ଭବିଷ୍ୟତରେ ଉଭୟ ଦେଶର ଉନ୍ନତି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଗତକାଲି ସନ୍ଧ୍ୟାରେ ହରାରେଠାରେ ଭାରତ ଜିମ୍ୟାଓ୍ବେ ବ୍ୟବସାୟ ମଞ୍ଚକୃ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିବା ସହ ଦୂଇ ଦେଶର ଅର୍ଥନୀତି ଓ ଶିଳ୍ପ ବ୍ୟବସାୟ ପରିବେଶ ଏବେ ଯେଉଁ ବିପ୍ରଳ ସ୍ରବିଧା ସ୍ରଯୋଗ ସୃଷ୍ଟି କରିଛି ତା'ର ଭର୍ପର ଫାଇଦା ନେବାପାଇଁ ଶିଳ୍ପପତି ଓ ପୁଞ୍ଜିପତିମାନେ ଆଗେଇ ଆସିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଏହାର କ୍ଷମତାଠାର୍ତ କମ୍ ସ୍ତରରେ ଥିବାରୁ ଶ୍ରୀ ନାଇଡୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣି ସୂଚନା ଯୋଗାଯୋଗ ଜ୍ଞାନକୌଶଳ ଭେଷକ ଉଦ୍ୟୋଗ କୃଷି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଅଧିକ ବୃଦ୍ଧି ପାଇବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି

ଆଜି ହରାରେଠାରେ ଉପରାଷ୍ଟ୍ରପତି ଭାରତୀୟ ଚାନ୍ସେରୀ ବିଲ୍ଡିଂ ନିର୍ମାଣର ଶୁଭ ଦେବେ ଏବଂ ତାଙ୍କର ତ୍ରିରାଷ୍ଟ୍ରୀୟ ଆଫ୍ରିକା ଗସ୍ତର ଅନ୍ତିମ ଚରଣରେ ମାଲାଓ୍ବି ଯାତ୍ରା କରିବେ ବିହାର କ୍ୟାବିନେଟ୍ ପାଟନା ମେଡିକାଲ୍ କଲେଜ ଓ ହସ୍କିଟାଲର ପୁନର୍ବିକାଶ କରାଯାଇ ବିଶ୍ୱର ସର୍ବବୃହତ୍ ଚିକିିିିିିିିି ୍ରିନ୍ଦୀତ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ବିହାର ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି ପାଟନାଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ଆୟୁବେଦ୍ ସେମିନାର୍ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ୍ ଦେଶରେ ଆୟୁର୍ବେଦକୁ ଲୋକପ୍ରିୟ କରିବାପାଇଁ ଅତ୍ୟାଧୁନିକ କାରିଗରି ବଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି

ଶ୍ରୀ ନାଏକ କହିଛନ୍ତି ଯୁବ ଉଦ୍ୟୋଗୀମାନଙ୍କୁ ଅତ୍ୟାଧୁନିକ କାରିଗରି ବିଦ୍ୟା ଉପଯୋଗ ଓ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକ ସଂକ୍ରାନ୍ତରେ ଅବଗତ କରାଇବାପାଇଁ ଏହି ଆଲୋଚନାଚ୍ରକର ଆୟୋଜନ କରାଯାଇଛି ଏହି ଅବସରରେ ନୀତି ଆାୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ କାନ୍ତ କହିଛନ୍ତି ଆୟୁର୍ବେଦର ଔଷଧିୟ ଗ୍ରଣ ବଜାୟ ରଖିବା ନିହାତି ଜର୍ରରୀ ସେ କହିଛନ୍ତି ଆୟର୍ବେଦ ଔଷଧ ହେଉଛି ବିଶ୍ୱପାଇଁ ଭାରତର ସର୍ବବୃହତ୍ ଉପହାର ଏବଂ ଆୟୁର୍ବେଦ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି ସେ କହିଛନ୍ତି ଆୟୁର୍ବେଦ କ୍ଷେତ୍ରରେ ଅନେକ ନିଯୁକ୍ତି ଓ ବ୍ୟବସାୟ ସ୍ୱଯୋଗ ରହିଛି ଜେକେ କିଲ୍ଡ୍ ଜନ୍ମ୍ର କାଶ୍ମୀରର ସୋପିଆଁ କିଲ୍ଲା ଅନ୍ତର୍ଗତ ଖୁଦପୋରା ଗ୍ରାମରେ ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଣ୍ଟରରେ ଦୁଇଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ଖୁଦପୋରା ଗ୍ରାମରେ ଦୁଇ ଜଣ ସନ୍ତାସବାଦୀ ଲୁଚି ରହିଥିବା ଖବର ପାଇବା ପରେ ସେନାବାହିନୀ ସିଆର୍ପିଏଫ୍ ଓ ଏସ୍ଓଜି ପକ୍ଷର୍ ସମ୍ପ୍ରକ୍ତ ଅଞ୍ଚଳରେ ମିଳିତ ଭାବେ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ୍ କାରି ରହିଥିବାବେଳେ ଏହି ଗୁଳି ବିନିମୟ ହୋଇଥିଲା ବୋଲି ସରକାରୀ ଭାବେ କୁହାଯାଇଛି ମିଳିଥିବା ସୂଚନା ଅନୁଯାୟୀ ମୃତ ସନ୍ତ୍ରାସବାଦୀଙ୍କ ପରିଚୟ ମିଳି ନାହିଁ ସବରିମାଳା କେରଳର ପ୍ରସିଦ୍ଧ ସବରିମାଳା ଅୟାପ୍ସା ମନ୍ଦିର ଚତ୍ୟୁପାର୍ଶ୍ୱରେ ଗତକାଲି ମଧ୍ୟରାତ୍ରରୁ ନିଷେଧାଦେଶ ଜାରି କରାଯାଇଛି ଆସନ୍ତାକାଲି ଦିନିକିଆ ପୂଜାପାଇଁ ମନ୍ଦିରକୁ ଖୋଲା ରଖାଯିବ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ଏହି ପ୍ରସିଦ୍ଧ ମନ୍ଦିର ଭିତରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ମନ୍ଦିର ଖୋଲାଯିବା ପରେ କାଳେ କୌଣସି ଅପ୍ରୀତିକର ଘଟଣା ଘଟିବ ତାହାକୁ ଏଡାଇବାପାଇଁ ନିଷେଧାଦେଶ ଲାଗୁ କରାଯାଇଛି ପୁଲିସ୍ କହିଛି ଗତମାସରେ ବ୍ୟାପକ ହିଂସାତ୍କକ ବିକ୍ଷୋଭ ଦୃଷ୍ଟିରୁ ମନ୍ଦିର ପରିସରରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପତନମ୍ଥିଟା କିଲ୍ଲାର ଆରକ୍ଷୀ ଅଧ୍ୟକ୍ଷ ପି ନାରାୟଣନ୍ କହିଛନ୍ତି ମନ୍ଦିର ଯିବା ରାସ୍ତାରେ କେହି ହେଲେ ରହିପାରିବେ ନାହିଁ ଗଣମାଧ୍ୟମଙ୍କ ପ୍ରତି ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ଆସନ୍ତାକାଲି ସାମ୍ଭାଦିକମାନେ ସବରିମାଳା ଯାଇପାରିବେ ବୋଲି ସେ କହିଛନ୍ତି ଆସନ୍ତା ମଙ୍ଗଳାବାର ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ ବ୍ୟାଡ୍ମିଣ୍ଟନ ଜର୍ମାନ୍ର ସାରବ୍ରକେନ୍ଠାରେ ଚାଲିଥିବା ସାରଲର୍ଲକୁ ଓପନ୍ ବ୍ୟାଡ୍ମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ୍ ଫାଇନାଲ୍ରେ ଆଜି ଭାରତର ଶୁଭଙ୍କର ଦେ ପଞ୍ଚମ ମାନ୍ୟତାପ୍ରାପ୍ତ ଖେଳାଳୀ ବ୍ରିଟେନ୍ ରାଜୀବ୍ ଓଉସେଫ୍ଙ୍କ ଭେଟିବେ

ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍ରେ ଓ୍ୱେଷ୍ଟ୍ରଣ୍ଣିଜ୍ ବିପକ୍ଷରେ ବିଜୟ ହାସଲ କରିଥିବା ଭାରତୀୟ ଦଳ ଏହି ଟି ଟ୍ୱେଣ୍ଟି ସିରିଜ୍ରେ ମଧ୍ୟ ନିଜର ବିଜୟ ଅଭିଯାନ ବଜାୟ ରଖିବା ଲାଗି ପ୍ରଚେଷ୍ଟା ଜାରି ରଖିବ ଏହି ସିରିଜ ଲାଗି ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ଦୃଷ୍ଟିରୁ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ ସେହିଭଳି ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ରିଷଭ ପନ୍ତ୍ରଙ୍କୁ ଦଳରେ ସାମିଲ୍ କରାଯାଇଛି

ଲାନ୍ଝୌ ହାଇକେଉ ରାଜପଥରେ ଏକ ମାଲ୍ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଟୋଲ୍ ଫାଟକ ନିକଟରେ ଲାଇନ୍ରେ ଅଟକି ରହିଥିବା ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା ବୋଲି ଚୀନ୍ରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ରରୁ ଜଣାପଡ଼ିଛି